ଜାମ୍ପ କାଶ୍ମୀର ସଂପର୍କିତ ନିଷ୍ପଭି ଭାରତର ସାର୍ବଭୌମ ଓ ଆଭ୍ୟନ୍ତରୀଣ ବ୍ୟାପାର ବୋଲି ଭାରତ କହିଛି

ପିଏମ୍ ମଥୁରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମଥୁରାଠାରେ ଜାତୀୟ ପ୍ରାଣୀରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ଗାଇଗୋରୁମାନଙ୍କ ମଧ୍ୟରେ ଦେଖାଯାଉଥିବା ଫାଟୁଆ ରୋଗର ଦୂରୀକରଣ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କାତୀୟ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିବେ

ମଥୁରା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ହି ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ

ବୈଦେଶିକ ମନ୍ତ୍ରଣାଳୟର ସଚିବ ବିଜୟା ଠାକୁର ସିଂ ଜେନେଭାଠାରେ ମିଳିତ କାତିସଂଘ ମାନବାଧିକାର ପରିଷଦରେ ଏକ ବିବୃତିରେ ଏହା କହିଛନ୍ତି ପାର୍ଲାମେଣ୍ଟ ଦ୍ୱାରା ଗୃହୀତ ହୋଇଥିବା ଅନ୍ୟାନ୍ୟ ପ୍ରସ୍ତାବ ଭଳି ଏହା ମଧ୍ୟ ଭାରତର ଏକ ସାର୍ବଭୌମ ନିଷ୍କଭି ତଥା ଆଭ୍ୟନ୍ତର ବ୍ୟାପାର କୌଣସି ଦେଶ ତାର ଆଭ୍ୟନ୍ତରୀଣ ବ୍ୟାପାରରେ ଅନ୍ୟଦେଶର ହସ୍ତକ୍ଷେପକ୍ତ୍ ବରଦାସ୍ତ କରିବ ନାର୍ହି ସେ କହିଛନ୍ତି ସୀମାପାର ସନ୍ତାସବାଦ ବିପଦ ଭିଭିଭୂମିରେ ନାଗରିକମାନଙ୍କର ନିରାପତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରତିଶେଧକମୂଳକ ଅସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଇଛି ସେ କହିଛନ୍ତି କଠିନ ପରିସ୍ଥିତି ସତ୍ତ୍ୱେ ଜାଞ୍ଗୁ ଓ କାଶ୍ମୀରର ସାଧାରଣ ପ୍ରଶାସନ ଜନସାଧାରଣଙ୍କୁ ମୌଳିକ ସେବା ଅତ୍ୟାବଶ୍ୟକ ବିତରଣ ପ୍ରତିଷ୍ଠାନଗୁଡ଼ିକର ସ୍ୱାଭାବିକ ପରିଚାଳନା ଏବଂ ପ୍ରାୟ ସଂପର୍ଣ୍ଣ ଯୋଗାଯୋଗ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ସକ୍ଷମ ହୋଇଛି ସେହି ରାଜ୍ୟରେ ଗଣତାନ୍ତିକ ପ୍ରକ୍ରିୟା ଆରମ୍ଭ କରାଯିବା ସହ କ୍ରମଶଃ କଟକଣାଗୁଡ଼ିକୁ କୋହଳ କରାଯାଉଛି ସନ୍ତାସବାଦ ଓ ଏହାର ପୂଷ୍ଠପୋଷକମାନଙ୍କ ବିରୁଦ୍ଧରେ ଏକତ୍ରିତ ଭାବେ ଲଢ଼େଇ କରିବା ପଇଁ ଆନ୍ତର୍ଜାତିକ ସମୁଦାୟକୁ ଆହ୍ୱାନ କରିବା ସହ ସମଗ୍ର ବିଶ୍ୱରେ ନିରୀହ ଜନସାଧାରଣଙ୍କ ବଞ୍ଚବାର ଅଧିକାର ଓ ସ୍ତରକ୍ଷା ପାଇଁ ଅନ୍ତର୍ଜାତୀୟ ସମୁଦାୟର ପ୍ରତିଶ୍ରତିବଦ୍ଧତା ଉପରେ ସନ୍ତାସବାଦ ଏକ ବଡ଼ ଆହ୍ବାନ ସୃଷ୍ଟି କରିଚାଲିଛି ବୋଲି ଭାରତ କହିଛି

ସେ ପୁଣି କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ଆଉ କୌଣସି ଆଞ୍ଚଳିକ ଭେଦଭାବର ପ୍ରଶ୍ନ ଉଠୁନାହିଁ ଓ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଦୃଷ୍ଟାନ୍ତମଳକ ବିକାଶ କାର୍ଯ୍ୟ କରାଯିବ ଏକ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ସରକାର ପରିସ୍ଥିତି ଅନୁକ୍ରଳ ହେଲେ ଇଷ୍ଟରନେଟ୍ ଉପରୁ କଟକଶା ପ୍ରତ୍ୟାହାର କରିନେବେ

ଗତକାଳି ଆବୁଧାବିଠାରେ ଅଷ୍ଟମ ଏସୀୟ ଶକ୍ତିମନ୍ତ୍ରୀ ଗୋଲ୍ ଟେବୁଲ୍ ବୈଠକରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶକ୍ତି ସୁରକ୍ଷା ଓ ଶକ୍ତି ଯୋଗାଣ କ୍ଷେତ୍ରରେ ସମସ୍ତଙ୍କୁ ନ୍ୟାୟ ଦେବା ଲାଗି ସବୁ ଦେଶ ମିଳିତ ଉଦ୍ୟମ କରିବା ସହ ଦ୍ୱିପାକ୍ଷିକ ଆଞ୍ଚଳିକ ଓ ବହୁମୁଖୀ ସଂପର୍କ ସୁଦୂଢ଼ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି ଏହି ଅବସରରେ ଶ୍ରୀ ପ୍ରଧାନ ବିଭିନ୍ନ ଦେଶର ନେତୃବ୍ଦ୍ଦଙ୍କ ସହ ଦ୍ୱିପାକ୍ଷିକ ସଂପର୍କ ନେଇ ଆଲୋଚନା କରିଛନ୍ତି ଇଟାଲୀ ନିଉ ଗମେଣ୍ଟ ଇଟାଲୀର ନୃତନ ସରକାର ଗତକାଲି ସଂସଦର ଅପର ହାଉସ୍ରେ ଆସ୍ଥା ଭୋଟ୍ରେ ବିଜୟୀ ହୋଇଛି

ପୂର୍ବରୁ ସରକାର ଲୋୟର ହାଉସ୍ରେ ଆସ୍ଥା ଭୋଟ୍ରେ ବିଜୟୀ ହୋଇସାରିଛନ୍ତି ଏମ୍ଇଏ ପାକ୍ ଚାଇନା ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ପାକିସ୍ତାନ ଗସ୍ତ ସମୟରେ କାରି କରାଯାଇଥିବା ମିଳିତ ବିବୃତ୍ତିରେ ଜାନ୍ମୁ କାଶ୍ମୀର ପ୍ରସଙ୍ଗ ବିଷୟ ଉଲ୍ଲେଖ କରାଯାଇଥିବାରୁ ଭାରତ ଏହାର ତୀବ୍ର ବିରୋଧ ପ୍ରତ୍ୟାଖ୍ୟାନ କରିଛି ବୈଦେଶିକ ମନ୍ତ୍ରଶାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଜାମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ସେ କହିଛନ୍ତି ଚୀନ୍ ପାକିସ୍ତାନ ଅର୍ଥନୈତିକ କରିଡ଼ର ବିଷୟରେ ଭାରତ ଉଭୟ ଦେଶ ନିକଟରେ ତାର ଉଦ୍ବେଗ ବିଷୟ ଜଣାଇ ଆସ୍କୁଛି

ସେ କହିଛନ୍ତି ପାକିସ୍ତାନ ଅଧିକୂତ କାଶ୍ମୀରର ସ୍ଥିତାବସ୍ତାରେ ଅନ୍ୟ କୌଣସି ଦେଶ ଦ୍ୱାରା ଯେକୌଣସି ପରିବର୍ତ୍ତନକୁ ଭାରତ ତୀବ୍ର ବିରୋଧ କରେ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଭାରତ ସେମାନଙ୍କୁ ପରାମର୍ଶ ଦେଇଛି ସିଙ୍ଗାପୁର ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ଜୟଶଙ୍କର ଗତକାଲି ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ହେଙ୍ଗ୍ ସୁଇ କିଟ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି ନବଭାରତ ଗଠନ ପରିପ୍ରେକ୍ଷୀରେ ଦୁଇଦେଶ ମଧ୍ୟରେ ନୃତନ ସଂପର୍କ ଗଢ଼ିତୋଳିବାର ସ୍ୱଯୋଗ ପ୍ରସଙ୍ଗ ଦୂଇ ନେତାଙ୍କ ଆଲୋଚନାରେ ସ୍ଥାନ ପାଇଥିବା ଜଣାପଡ଼ିଛି ଏ ସଂପର୍କରେ ଟ୍ୱିଟ୍ କରି ଶ୍ରୀ ଜୟଶଙ୍କର କହିଛନ୍ତି ଏହି ଅବସରରେ ସେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସେନ୍ ଲୋଙ୍ଗ୍ଙ୍କ ସହିତ ଦୁଇଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସଂପର୍କ ସମେତ ବିଭିନ୍ନ ବିଶ୍ୱସ୍ତରୀୟ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପିଏମ୍ କ୍ରସ୍ବର୍ଡର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ବିକାଶ ପାଇଁ ଭାରତର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ପଡ଼ୋଶୀ ପ୍ରେଥମ ନୀତି ଅନୁସାରେ ଏହା କରାଯିବ ଦୂଇ ଦେଶ ସେମାନଙ୍କ ମଧ୍ୟରେ ଭାଗିଦାରୀ ସମ୍ପର୍କକୃ ଆହୁରି ବ୍ୟାପକ ଓ ଘନିଷ୍ଠ କରିବେ ବୋଲି ଶ୍ରୀ ମୋଦୀ ଆଶା ପ୍ରକାଶ କରିଛନ୍ତି ମୋତୀହାରି ଆମ୍ଲେଖ୍ଗଞ୍ଜ ପେଟ୍ରୋଲ୍ଜାତ ପଦାର୍ଥ ପାଇପ୍ଲାଇନ୍କୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ପାଇପ୍ ଲାଇନ୍କୁ ଉଦ୍ଘାଟନ କରାଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ସୀମାପାର୍ ପେଟ୍ରୋଲିୟମ୍ ପାଇପ୍ଲାଇନ୍ର କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିବାର୍ ନେପାଳର ନେତ୍ରବୃନ୍ଦ ଓ ଦୂଇଦେଶର ଉଦ୍ୟମକୃ ଶ୍ରେୟ ଯାଉଛି ଶ୍ରୀ ମୋଦୀ ପୁଣି କହିଛନ୍ତି ଦୁଇ ଦେଶ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମ୍ପର୍ଣ୍ଣ କରିଛନ୍ତି ଓ ଗତ ପାଞ୍ଚବର୍ଷ ମଧ୍ୟରେ ଅନେକ ସଫଳତା ହାସଲ କରିଛନ୍ତି ଏହି ଅବସରରେ ନେପାଳ ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କ ସହାୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି

ସେ ଆହୁରି କହିଛନ୍ତି ଏହାଫଳରେ ସନ୍ତାସବାଦୀ ପ୍ରଶିକ୍ଷଣରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିବିଶେଷ ତଥା ସନ୍ତାସବାଦୀ ସଂଗଠନର ନେତାମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏହି ଅଧ୍ୟାଦେଶ ବେଶ୍ ଫଳପ୍ରଦ ହେବ ଅର୍ଥମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି ଯେ ଆର୍ଥିକ ବ୍ୟବସ୍ଥାରେ ଯେପରି ଉଗ୍ରବାଦୀମାନେ ସାମିଲ ନ ହୋଇପାରିବେ ତାଙ୍କ ବିଭାଗ ସେ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରୁଛି

ଡବ୍ଲୁସି ଫୁଟ୍ବଲ୍ ଦୋହାଠାରେ ଚାଲିଥିବା ପୁରୁଷ ବିଶ୍ୱକପ୍ ପୁଟ୍ବଲ୍ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାର ଗ୍ରପ୍ ଇ ର ଏକ ମ୍ୟାଚ୍ରେ ଗୁରୁପ୍ରୀତି ସିଂଙ୍କ ଜୀବନର ଶ୍ରେଷ୍ଠତମ ପ୍ରଦର୍ଶନ ବଳରେ ଭାରତ ଓ ଏସୀୟ ଚମ୍ପିୟାନ କଉାର ମଧ୍ୟରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ ଗୋଲଶୃନ୍ୟ ଭାବେ ସମାପ୍ତ ହୋଇଛି

ବେଙ୍ଗାଲୁରୁ ଏଫ୍ସି ର ଅଧିନାୟକ ତଥା ଅର୍ଜ୍ଜୁନ ପୁରସ୍କାର ବିଜେତା ଗୁରୁପ୍ରୀତ୍ ପୂରା ମ୍ୟାଚ୍ରେ ଆୟୋଜକ ଦଳର ଅନେକ ଗୋଲ୍ ସୃଷ୍ଟିକାରୀ ସୁଯୋଗକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିଲେ